ତାଙ୍କ ଆବେଦନକୁ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ

ଏସ୍ସି ଚିଦାମ୍ଘରମ୍ ସୁପ୍ରିମ୍କୋର୍ଟ କହିଛନ୍ତି ଆଇଏନ୍ଏକ୍ୱ ମିଡିଆ କଳାଧନ ମାମଲାରେ ବରିଷ୍ଣ କଂଗ୍ରେସ ନେତା ପି ଚିଦାୟରମ୍ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ୍ କରି କରିଥିବା ଆବେଦନକୁ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ ଦିଲ୍ଲୀ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ୍ ଆବେଦନକ୍ ଗତକାଲି ଖାରଜ କରିଥିଲେ ଜଷ୍ଟିସ୍ ଏନ୍ଭି ରମନ୍ତା ଶ୍ରୀ ଚିଦାୟରମ୍ଙ୍କ ଓକିଲ କପିଲ୍ ଶିବଲ୍ଙ୍କ କହିଛନ୍ତି ଆବେଦନର ଜର୍ରରୀକାଳୀନ ଶୁଣାଣି ପାଇଁ ଏହାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ ଗତକାଲି ଦିଲ୍ଲୀ ହାଇକୋର୍ଟ ତାଙ୍କର ଆଗୁଆ କାମିନ୍ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେବା ପରେ ଶ୍ରୀ ଚିଦାୟରମ୍ ସୁପ୍ରିମ୍କୋର୍ଟରେ ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଏର୍ କରିଛନ୍ତି

କିନ୍ତୁ ଶ୍ରୀ ଚିଦାମ୍ଘରମ୍ ତାଙ୍କ ବାସଭବନରେ ନାହାନ୍ତି ସିବିଆଇ ଟିମ୍ ଗତ ବିଳୟିତ ରାତିରେ ଶ୍ରୀ ଚିଦାୟରମ୍ଙ୍କ ବାସଭବନରେ ଏକ ନୋଟିସ୍ ଲଗାଇ ତଦନ୍ତ ପାଇଁ ଦୁଇ ଘକ୍ଷା ଭିତରେ ସିବିଆଇ ସମ୍ମୁଖରେ ହାଜର ହେବାକୁ କହିଥିଲା ଶ୍ରୀ ଚିଦାୟରମ୍ଙ୍କୁ ସିବିଆଇ ଡେପୁଟି ସୁପରିକ୍ଷେଶ୍ଡେଣ୍ଟ ଅଫ୍ ପୁଲିସ୍ ଆର୍ ପାର୍ଥସାରଥୀଙ୍କ ସମ୍ମୁଖରେ ହାଜର ହେବାକୁ କୁହାଯାଇଛି

ଆର୍ ପାର୍ଥସାରଥି ଏହି ମାମଲାର ତଦନ୍ତ କରୁଛନ୍ତି

ସେତେବେଳେ ଏଫ୍ଆଇପିବିରୁ ସେହି କମ୍ପାନୀକୁ ଏଥିପାଇଁ ଅନୁମତି ଦିଆଯାଇଥିଲା

ଇଡି ଚିଦାମ୍ଘରମ୍ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ଘରମ୍ଙ୍କୁ ଠାବ କରିବାରେ ବିଫଳ ହେବା ପରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ତାଙ୍କ ବିରୁଦ୍ଧରେ ଏକ ଲୁକ୍ ଆଉଟ୍ ନୋଟିସ୍ କାରି କରିଛି ସିବିଆଇ ଓ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଶ୍ରୀ ଚିଦାୟରମ୍ଙ୍କୁ ଖୋକୁଛନ୍ତି ଏପର୍ଯ୍ୟନ୍ତ ଶ୍ରୀ ଚିଦାୟରମ୍ଙ୍କୁ ଠାବ କରାଯାଇପାରି ନାହିଁ ଶ୍ରୀ ଚିଦାୟରମ୍ଙ୍କ ଓକିଲ ସୁପ୍ରିମ୍କୋର୍ଟରେ ଆବେଦନର ଶୁଣାଣି ହେବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାକୁ ଦୁଇ ତଦନ୍ତକାରୀ ସଂସ୍ଥାକୁ ଅନୁରୋଧ କରିଛନ୍ତି ଇତିମଧ୍ୟରେ ଏନ୍ଫୋର୍ସମେଣ୍ଟା ଡାଇରେକ୍ଟୋରେଟ୍ ଶ୍ରୀ ଚିଦାୟରମ୍ଙ୍କ ବିରୁଦ୍ଧରେ ଏକ ସାନି ଲୁକ୍ ଆଉଟ୍ ନୋଟିସ୍ କାରି କରିଛି ଏହି ନୋଟିସ୍ ସମସ୍ତ ସ୍କୁଳ ବିମାନ ଓ ବନ୍ଦର ସମେତ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥା ପାଖକୁ ପଠାଯାଇଛି ଶ୍ରୀ ଚିଦାମ୍ଘରମ୍ଙ୍କୁ ଯଦି ସେମାନଙ୍କ ପରିସରରେ ଠାବ କରାଯାଏ ତେବେ ତୁରନ୍ତ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍କୁ ଏହା ଜଶାଇବାକୁ ସେଥିରେ କୁହାଯାଇଛି ଶ୍ରୀ ଚିଦାମ୍ଘରମ୍ଙ୍କୁ ଇଡ଼ିର ଅନୁମତି ବିନା ଭାରତ ସୀମା ପାର୍ କରିବାକୁ ନ ଦେବାପାଇଁ ସେହି ନୋଟିସ୍ରେ ନିର୍ଦ୍ଦେଶ ଦିଆଯାଇଛି ଇଡି ଅଫିସରମାନେ କହିଛନ୍ତି ଯେହେତୁ ଶ୍ରୀ ଚିଦାୟରମ୍ଙ୍କୁ ଠାବ କରାଯାଇପାରୁ ନାହିଁ ଓ ତାଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ତାଙ୍କୁ ଖୋଜା ଚାଲିଛି ସେଦୃଷ୍ଟିରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱର୍ପ ଏଭଳି ନୋଟିସ୍ କାରି କରାଯାଇଛି ପିଏମ୍ ଜାମ୍ଘିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାମ୍ବିଆ ରାଷ୍ଟ୍ରପତି ଏଦ୍ଗାରଚଗୱା ଲ୍ରଙ୍ଗଙ୍କ ସହ ଏବେ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା କରୁଛନ୍ତି ଶ୍ରୀ ଲୁଙ୍ଗୁ ଭାରତକୁ ତିନି ଦିନ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚଥିଲେ କଥାବର୍ତ୍ତା ସମୟରେ ମୋଟାମୋଟି ଦୁଇପକ୍ଷୀୟ ସମ୍ପର୍କର ସମୀକ୍ଷା କରାଯିବ ଓ ବିଭିନ୍ନ ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବାର ଆଶା କରାଯାଉଛି ଏହାଛଡ଼ା ପ୍ରତିରକ୍ଷା ନିରାପତ୍ତା ଭୂବିଜ୍ଞାନ ଓ ଖଶିଜ ସମ୍ପଦ ଶକ୍ତି ସ୍ୱାସ୍ଥ୍ୟ ଶିକ୍ଷା ମୌଳିକ ଡାଞ୍ଚା ସଂସ୍କୃତି ଏବଂ ବାଣିଜ୍ୟ ଓ ପୁଞ୍ଜିନିବେଶ ଆଦି ବିଷୟ ଉପରେ ମଧ୍ୟ ଆଲୋକପାତ କରାଯିବାର ଅନୁମାନ କରାଯାଉଛି ଆମ ସମ୍ଭାଦଦାତା କଣାଇଛନ୍ତି କମ୍ବିଆ ରାଷ୍ଟ୍ରପତିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କରେ ଉନ୍ନତି ଆଣିବ

ଏକ ବିବୃଭିରେ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଓ ଆଞ୍ଚଳିକ ବିକାଶକୁ ଅଗ୍ରାଧିକାର ଦେବାକୁ ହେବ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବାଂଲାଦେଶକୁ ତାଙ୍କର ତିନି ଦିନ ଗସ୍ତ ଶେଷ କରି ଢାକା ପରିତ୍ୟାଗ କରିବା ସମୟରେ ଏହି ବିବୃତ୍ତି ପ୍ରକାଶ ପାଇଛି

ଏ ବିଷୟରେ ବାଂଲାଦେଶର କିଛି ଗୋଷୀ ଗଣ୍ଡଗୋଳ ଭିଆଇବାକୁ ଉଦ୍ୟମ କରିବାରୁ ବାଂଲାଦେଶ ସେମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିଛି

ପୁଲିସ୍ର ଜଣେ ମୁଖପାତ୍ର କହିଛନ୍ତି ସନ୍ତାସବାଦୀମାନଙ୍କ ଉପସ୍ଥିତି ସମ୍ୟନ୍ଧରେ ଗୁପ୍ତ ସୂଚନା ପାଇବା ପରେ ଯବାନମାନେ ଗନି ହମାମ୍ ଅଞ୍ଚଳକୁ ଚାରିପଟୁ ଘେରାଉ କରି ଖୋକାଖୋଜି ଆରମ୍ଭ କରିବା ସମୟରେ ସଂଘର୍ଷ ଆରମ୍ଭ ହୋଇଥିଲା ସଂଘର୍ଷରେ ଜଣେ ସନ୍ତାସବାଦୀର ମୃତ୍ୟୁ ଘଟିଛି ଓ ଘଟଣାସ୍ଥଳୀରୁ ତା'ର ମୃତଦେହ ଉଦ୍ଧାର କରାଯାଇଛି ସେହି ସନ୍ତସବାଦୀକୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି ସଂଘର୍ଷସ୍ଥଳୀରୁ ବହୁ ଆପଭିଜନକ ପଦାର୍ଥ ଅସ୍ତଶସ୍ତ ତଥା ଗୋଳାବାରୁଦ୍ଦ ଉଦ୍ଧାର କରାଯାଇଛି

ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଓଡ଼ିଶା ମିନୋରାଲ୍ସ୍ ଓଡ଼ିଶା ସରକାର ଏକ କ୍ଷୁଦ୍ର ଖଣିଜ ପଦାର୍ଥ ନିର୍ଦ୍ଦେଶାଳୟର ସ୍ଥାପନ କରିଛନ୍ତି

ନେପାଳ କୟଶଙ୍କର ଭିଜିଟ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ନେପାଳକୁ ଦୁଇ ଦିନ ଗସ୍ତରେ ଯାଇ କାଠମାଣ୍ଡୁରେ ପହଞ୍ଚୁଛନ୍ତି ନେପାଳ ବୈଦେଶିକ ସଚିବ ଶଙ୍କର ଦାସ ବୈରାଗୀ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଛନ୍ତି ତାଙ୍କ ସହ ନେପାଳରେ ଭାରତର ରାଷ୍ଟ୍ରଦୃତ ମଞ୍ଜିବ୍ ସିଂ ପୁରି ଓ ଭାରତରେ ନେପାଳ ରାଷ୍ଟ୍ରଦୃତ ନୀଳାୟର ଆଚାର୍ଯ୍ୟ ଥିଲେ ଶ୍ରୀ କୟଶଙ୍କର ନେପାଳ ପ୍ରଧାନ ମନ୍ତ୍ରୀ କେ ପି ଶର୍ମା ଓଲିଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସ୍ଟଚୀ ରହିଛି ପରେ ସେ ପଞ୍ଚମ ଭାରତ ନେପାଳ ମିଳିତ ବୈଠକରେ ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ୍ କ୍ରମାର ଗ୍ୟାଓ୍ବାଲିଙ୍କ ସହ ଅଧ୍ୟକ୍ଷତା କରିବେ ଏହି ବୈଠକରେ ମୋଟାମୋଟି ଦ୍ୱିପକ୍ଷୀୟ ସମ୍ପର୍କ ଓ ବିଭିନ୍ନ କ୍ଷେତ୍ରରେ ସହଯୋଗର ସମୀକ୍ଷା କରାଯିବ ଅର୍ଥନୈତିକ ଭାଗିଦାରୀ ବାଣିଜ୍ୟ ଓ ପରିବହନ ଯୋଗାଯୋଗ ଶକ୍ତି ଜଳସମ୍ପଦ ଓ ବନ୍ୟା ଭଳି ପ୍ରସଙ୍ଗଗୁଡ଼ିକ ଉପରେ ମୁଖ୍ୟତଃ ଆଲୋପପାତ କରାଯିବ ନେପାଳ ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କରଙ୍କ ସମ୍ମାନାର୍ଥେ ଏକ ନୈଶ ଭୋଜିସଭାର ଆୟୋଜନ କରିଛନ୍ତି ଇଣ୍ଡିଆ ଶ୍ରୀଲଙ୍କା କୋଷ୍ଟଗାର୍ଡ଼ ଭାରତ ଓ ଶ୍ରୀଲଙ୍କାର ଉପକୃଳରକ୍ଷୀ ବାହିନୀ ମଧ୍ୟରେ ଗତକାଲି ନୂଆଦିଲ୍ଲୀସ୍ଥିତ ଉପକୂଳରକ୍ଷୀ ବାହିନୀ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ଉପକୂଳରକ୍ଷୀ ବାହିନୀ ମହାନିର୍ଦ୍ଦେଶକ କେ ନଟରାଜନ୍ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିବାବେଳେ ରିୟର୍ ଆଡ୍ମିରାଲ୍ ସାମନ୍ତା ୱିମାଲାଥୁଙ୍ଗେ ଶ୍ରୀଲଙ୍କା ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିଲେ ଦୁଇ ଦେଶ ମଧ୍ୟରେ ସମୁଦ୍ର ଦେଇ ଚୋରା କାରବାରକୁ ରୋକିବା ପାଇଁ ସ୍ୱାକ୍ଷରିତ ବୁଝାମଣା ସ୍କାରକ ପତ୍ର ଅନୁସାରେ ଏହି ବୈଠକ ଅନୁଷ୍ଠିତ ହୋଇଛି ତା'ଛଡ଼ା ଆଞ୍ଚଳିକ ସହଯୋଗ ବୂଦ୍ଧି ବିଷୟରେ ଏଥିରେ ଆଲୋଚନା କରାଯାଇଛି ବୈଠକ ସମୟରେ ଉଭୟ ପକ୍ଷ ସାମୁଦ୍ରିକ ସୁରକ୍ଷା ଓ ନିରାପତ୍ତା କନିତ ସମସ୍ୟାଗୁଡ଼ିକର ଦ୍ୱରୀକରଣ ଲାଗି ଏକମତ ହୋଇଛନ୍ତି ପିଏମ୍ ବାବ୍ ଲାଲ୍ ଗୌଡ଼ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ଗୌଡ଼୍ ଦୀର୍ଘଦିନ ଅସୁସ୍ଥ ରହିବା ପରେ ଆଜି ସକାଳୁ ଭୋପାଳର ଏକ ବେସରକାରୀ ହସ୍କିଟାଲ୍ରେ ପରଲୋକ ଗମନ କରିଛନ୍ତି

ତାଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି